ଭୋଟରମାନେ ସୁବିଧାରେ ମତଦାନ କରିବା ପାଇଁ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନେ କାର୍ଯ୍ୟ କରିବାକୃ ପରାମର୍ଶ ଦିଆଯାଇଛି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଏହି ଉହବରେ ପ୍ରଧାନମନ୍ତୀ ନରେନ୍ଦ ମୋଦି ଉପରାଷ୍ଟପତି ଏମ୍ ଭେଙ୍କିୟାନାଇଡୁ ଏବଂ ସ୍ବପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଞନ ଗୋଗେଇ ଉପସ୍ତିତ ଥିଲେ

ଏହି କାର୍ଯ୍ୟକ୍ରମକୁ ୟଙ୍ଙ୍ ଇଣ୍ଡିଆ ୟୁନିସେଫ୍ ଏବଂ କମ୍ୟୁନିଟି ରେଡିଓ ଆସୋସିଏସନ୍ ଅଫ୍ ଓଡ଼ିଶା ମିଳିତ ଭାବେ ଆୟୋଜିତ କରିଛନ୍ତି

ଆୟୋଜକ ୟଙ୍ଙ୍ ଇଣ୍ଡିଆର ଏନ୍ଏ ଶାହା ଆନ୍ସାରୀ କାର୍ଯ୍ୟକ୍ମର ଉଦ୍ଦେଶ୍ୟ ସଂପର୍କରେ କହିଥିଲେ

ହୋଲି ଖେଳିସାରିବା ପରେ ତିନିଜଶ ନଦୀକୁ ଯାଇଥିଲେ

ଘଟଶା କଶାପଡ଼ିବା ପରେ ସ୍ଚାନୀୟ ଅଞ୍ଞଳରେ ଶୋକର ବାତାବରଣ ଖେଳିଯାଇଛି

ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଓ ଲୋକେ ମିଳିତ ଭାବେ ଜଣକୁ ମୃତ ଅବସ୍ରାରେ ପାଣିରୁ ଉଦ୍ଧାର କରିଥିବାବେଳେ ଅନ୍ୟ ଜଶଙ୍କର ଏଯାଏଁ ପତା ମିଳିନାହିଁ ସୂଚନା ଯୋଗ୍ୟ ଆକି ମଧ୍ୟାହୂରେ ଅନ୍ୟ ସାଂଗ ମାନଙ୍କ ସହ ନଦୀକୁ ଗାଧୋଇ ଯାଇଥିବାବେଳେ ଏହି ଦୁଇ ଛାତ୍ର ଗଭୀର ସ୍ରୋତକୁ ଖସି ଯାଇଥିଲେ

ଯାଉଥିବା ସମୟରେ ତାଙ୍କ ପଛରୁ ଏକ ଟ୍ରକ ଆସି ଧକୁା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି